ସେହିପରି ବାହାରୁ ଫେରିବା ପରେ ମାସ୍କକୁ ସଫା କରି ଖରାରେ ଶୁଖାଇ ପୁଶି ଥରେ ବ୍ୟବହାର କରିପାରିବେ

ସ୍ୱାସ୍ଥ୍ୟ ସଚିବ ନିକୁଂଜ ଧଳ ଏ ସମ୍ପର୍କରେ ସମସ୍ତ ଜିଲ୍ଲା ଆୟୁର୍ବେଦ ମେଡିକାଲ ଅଫିସର ଓ କିଲ୍ଲା ହୋମିଓପ୍ୟାଥି ମେଡିକାଲ ଅଫିସରମାନଙ୍କ ପତ୍ ଲେଖିଥିବା ଜଣା ପଡିଛି

ଯେଉଁମାନେ କରୋନା ଆଶଙ୍କା ନେଇ ସନ୍ଦେହରେ ଅଛନ୍ତି ସେମାନେ ମଧ ଏହି ନମ୍ବରକୁ ଫୋନ୍ କରି ନିକ ସନ୍ଦେହ ଦୂର କରିବା ସହିତ ପରାମର୍ଶ ନେଇପାରିବେ

ଜଣେ କରୋନା ସଂକ୍ରମିତଙ୍କ ସେହି ଅଞ୍ଞଳରୁ ଚିହ୍ବଟ କରାଯିବା ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ଏହି ସଂକ୍ରମିତଙ୍କର କୌଣସି ଯାତ୍ରା ଇତିହାସ ନାହି ଅର୍ଥାତ୍ ସେ ବାହାର ଦେଶକୁ ଯାଇ ନାହାନ୍ତି କି ଦେଶର କୌଶସି ଅଞ୍ଚଳକୁ ମଧ୍ଧ ଯାଇ ନ ଥିବା ଜଣାପଡ଼ିଛି ଫଳରେ ଏହା ପ୍ରଶାସନର ଚିନ୍ତା ବତ୍ତାଇଛି

ଏହି ଟିମ୍ରେ ଆଶା ଅଙ୍ଗନଓ୍ୱାଡ଼ୀ କର୍ମୀ ଶିକ୍ଷକ ଆଦି ରହିଛନ୍ତି

ଜିଲ୍ଲାରେ ବିଭିନ୍ନ ଅଞ୍ଞଳରେ ବିଶୋଧନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ଚାଳକମାନଙ୍କୁ ଧରପଗଡ଼ କରାଯାଇଛି